ସେହିଭଳି ଗୋଷୀ ସ୍ୱାସ୍ଥ୍ୟ କେନ୍ଦ୍ ଗୁଡ଼ିକରେ ମଙ୍ଗଳବାର ବୁଧବାର ଓ ଶୁକ୍ରବାର ଟିକାକରଶ ହେବ

ନେତାଜୀଙ୍କ ଜନ୍କୁସ୍ଥାନ କଟକର ଓଡ଼ିଆବଜାରଠାରେ ଥିବା ଜାନକୀନାଥ ଭବନରେ ଜୟନ୍ତୀ ସମାରୋହ ପାଳନ କରାଯିବା ନେଇ ପ୍ରସ୍ତତି ଶେଷ ହୋଇଛି

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଦିନଭରି ବିଭିନ୍ଦ କାର୍ଯ୍ୟକ୍ରମର ଆୟୋଜନ କରାଯିବ